ବିଶେଷକରି ବିଦ୍ୟୁତ ଚାଳିତ ଟ୍ରେନ୍ ମେମୁ ଚଳାଚଳ ଉପରେ ପ୍ରାଧାନ୍ୟ ଦିଆଯାଉଛି

ଏଥିଲାଗି ରାଜ୍ୟ ସରକାର ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ

ସେହି ଦୁଇ ପରୀକ୍ଷା ମଧ୍ଘରୁ ଯେଉଁ ପରୀକ୍ଷାର ନମ୍ଘର ଅଧିକ ଥିବ ତାହାକୁ ବିଚାରକୁ ନିଆଯିବ

ଆସନ୍ତା ଡିସେୟର ମାସରେ ଏନ୍ଟିଏ ପ୍ରଥମ ଥର ଲାଗି ୟୁଜିସି ନେଟ୍ ପରୀକ୍ଷା ପରିଚାଳନା କରିବ

ଏପରିକି ସମସ୍ତଙ୍କ ମୋବାଇଲ୍ ମଧ ଛଡ଼ାଇ ଦେଇଥିଲେ

ଅଶୋକଙ୍ଙ ବିୟୋଗରେ ଓଲିଉଡ୍ରେ ଶୋକର ଛାୟା ଖେଳିଯାଇଛି କଟକ ମହତାବରୋଡ୍ସ୍ଚିତ ବାସଭବନରେ ବହୁ ବିଶିଷ୍ ବ୍ୟକ୍ତି ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି